ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ ଯୋଗୁଁ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟାରେ ହାସ ଘଟ୍ଟିଛି

ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଗତକାଲି ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କୋବିଡ୍ ପ୍ରତିଷେଧକ ନ ବାହାରିବା ପର୍ଯ୍ୟନ୍ତ କୌଣସି କୋହଳତା ଅବଲମ୍ଘନ ନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ର ମୁକାବିଲାରେ ଦେଶର ଜନସାଧାରଣ ଯଥେଷ୍ଟ ସହଯୋଗ କରିଆସୁଛନ୍ତି ଜନତା କର୍ଫ୍ୟଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଲାଗ୍ର କରାଯାଇଥିବା ସମସ୍ତ ନିୟମ କାନୁନ୍ର ସେମାନେ ସଠିକ୍ ଭାବେ ପାଳନ କରୁଛନ୍ତି ସେ କହିଛନ୍ତି ଏହା ପାଇଁ ଏକ ପ୍ରତିଷେଧକ ବାହାରିବା ପର୍ଯ୍ୟନ୍ତ କୋବିଡ୍ ବିପକ୍ଷରେ ସଂଗ୍ରାମକୁ କୋହଳ କରାଯିବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସତର୍କ କରାଇ କହିଛନ୍ତି 'ଲକ୍ଡାଉନ୍ ଚାଲିଯାଇଛି କିନ୍ତୁ ଭାଇରସ ଯାଇନାହିଁ' ପ୍ରଧାନମନ୍ତ୍ରୀ ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂଜା ଋତୁ ସମୟରେ ଅଧିକ ସତର୍କ ରହିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ତୁଳନାରେ ଭାରତରେ ଅଧିକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ଧନୀ ଦେଶଗୁଡ଼ିକ ତ୍କଳନାରେ ଏହାର ଅଧିକରୁ ଅଧିକ ଲୋକଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇଛି ଅଧିକ ନମୁନା ପରୀକ୍ଷା କରାଯାଇ କୋବିଡ୍ର ସଫଳ ମୁକାବିଲା କରାଯାଇ ପାରିଛି ଶ୍ରୀ ମୋଦୀ କହିଛନ୍ତି ଦେଶରେ କୋବିଡ୍ ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି ଓ ଆରୋଗ୍ୟ ହାର ଯଥେଷ୍ଟ ଅଧିକ ରହିଛି କୋବିଡ୍ ପ୍ରତିଷେଧକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଗଣମାଧ୍ୟମକୁ କହିଚ୍ଛନ୍ତି

ଦେଶ ପାଇଁ ପୋଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ପର୍ପ ଏହି ଦିବସ ପାଳନ କରାଯାଉଛି

ଚୀନ ପକ୍ଷରୁ ଏଭଳି ଆକସ୍କିକ ଆକର୍ମଣ ସତ୍ତ୍ୱେ ସେମାନେ ଚୀନ ସୈନ୍ୟଙ୍କ ବିପକ୍ଷରେ ବୀରତ୍ୱର ସହ ଲଢ଼ିଥିଲେ ଓ ଶହୀଦ ହୋଇଯାଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସେହି କାର୍ଯ୍ୟାନୁଷ୍ଠାନରେ ସେତେବେଳେ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଦେଶ ସେମାନଙ୍କର ବଳିଦାନ ଓ ବୀରତ୍ପ ପାଇଁ ସେମାନଙ୍କ ନିକଟରେ ଚିରକୃତଜ୍ଞ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲି ସ୍କାରକୀ ଦିବସ ଅବସରରେ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ପୋଲିସ ସ୍କାରକୀ ଦିବସ ଦେଶର ସମସ୍ତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସେ କହିଛନ୍ତି ସେମାନଙ୍କର ବଳିଦାନ ଓ ସେବା ଚିରସ୍କରଣୀୟ ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆଇନଶୃଙ୍ଖଳା ରକ୍ଷାକରିବା ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଘଟଣାଗୁଡ଼ିକର ସମାଧାନ କରିବା ଓ ବିଭିନ୍ନ ଦୁର୍ବିପାକ ସମୟରେ ସହାୟତା କରିବା ଭଳି କାର୍ଯ୍ୟ ପାଇଁ ପୋଲିସ୍ ଯବାନମାନେ ସର୍ବଦା ତପୂର ରହିଆସିଛନ୍ତି ସେ କହିଛନ୍ତି ଦେଶର ନାଗରିକମାନଙ୍କୁ ସହାୟତା କରିବା ପାଇଁ ସେମାନଙ୍କର ଇଚ୍ଛା ଓ ପ୍ରସ୍ତୁତି ପାଇଁ ଦେଶ ଗର୍ବ ଅନୁଭବ କରୁଛି

ଏଥିପାଇଁ ସୀମାରେ ମୁତ୍ୟନ ହୋଇଥିବା ଯବାନମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସୁବିଧା ଯୋଗାଇ ଦିଆଯାଉଛି ନୂଆଦିଲ୍ଲୀସ୍ଥିତ କାତୀୟ ପୋଲିସ୍ ସ୍କାରକୀଠାରେ ପୋଲିସ ସ୍କାରକୀ ଦିବସ ପ୍ୟାରେଡରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଶାହା କହିଛନ୍ତି ପୋଲିସ୍ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଶ ନିରାପତ୍ତାର ଦାୟିତ୍ୱ ବହନ କରିଛନ୍ତି ଓ ତାଙ୍କ ସରକାର ପୋଲିସ୍ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସଂପ୍ରର୍ଣ୍ଣ ସଂକଳ୍ପବଦ୍ଧ

ସେ କହିଛନ୍ତି ଜାତୀୟ ପୋଲିସ୍ ସ୍କାରକୀ କେବଳ ଏକ ସ୍ତମ୍ଭ ନୁହେଁ ଏହା ପୋଲିସ୍ କର୍ମଚାରୀମାନଙ୍କର ସର୍ବଶ୍ରେଷ୍ଠ ବଳିଦାନର ପ୍ରତୀକ ବହନ କରେ ଏଥିପାଇଁ ଦେଶ ଗର୍ବିତ ଓ ଜାତୀୟ ପତାକାର ଗୌରବ ବଜାୟ ରହିଛି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କୋବିଡ ସମୟରେ ପୋଲିସ୍ ଏବଂ ସିଏପିଏଫ୍ କର୍ମଚାରୀମାନେ ମଧ୍ୟ ଅଭୂତପୂର୍ବ କାର୍ଯ୍ୟ କରି ଦେଖାଉଛନ୍ତି

ଶ୍ରୀ ଶାହା କହିଛନ୍ତି ମାତୃଭୂମିର ସୁରକ୍ଷା ପ୍ରତି ସେମାନଙ୍କର ସଫକ୍ସବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣୀତ କରି ଚାଲିବ ଶ୍ରୀ ଶାହା କହିଛନ୍ତି ପୋଲିସ୍ କର୍ମଚାରୀଙ୍କର ଉଲ୍ଲେଖନୀୟ ସେବା ଓ ଅସୀମ ସାହସ ପାଇଁ ଦେଶ ନିଜକୁ ଗୌରବାନ୍ୱିତ ମନେକର୍ଚ୍ଛି

ନିର୍ବାଚନ କମିଶନ୍ ର ସୁପାରିଶ ଅନୁସାରେ ସରକାର ଏହାକୁ ଅନୁମୋଦନ କରିଛନ୍ତି କୋବିଡ୍ ନାଇଷ୍ଟିନ୍ କଟକଣା ଦୃଷ୍ଟିରୁ ପ୍ରାର୍ଥୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ସେମାନଙ୍କ ଲାଗି ନିର୍ବାଚନ ଖର୍ଚ୍ଚ ପରିମାଣ ବୃଦ୍ଧି କରିବା ଲାଗି ଏଭଳି ନିଷ୍ପଭି ନିଆଯାଇଛି

ଚାଇନିଜ୍ ସୋଲ୍ଜର ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍କୁ ହସ୍ତାନ୍ତର କରିଛି

ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଭାରତ ଓ ଚୀନ ମଧ୍ୟରେ ସ୍ପାକ୍ଷରିତ ରାଜିନାମା ଅନୁସାରେ ସେହି ସୈନ୍ୟଜଣଙ୍କୁ ଆଜି ସକାଳେ ଚୀନ୍କୁ ହସ୍ତାନ୍ତର କରାଯାଇଛି ପୂର୍ବରୁ ଚୀନ୍ ଏହାର ଜଣେ ସୈନ୍ୟ ନିଖୋଜ ହୋଇଯାଇଥିବା ବିଷୟରେ ଭାରତକୁ ଜଣାଇଥିଲା ସେନାବାହିନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇ ନିଖୋଜ ସୈନ୍ୟ ଜଣଙ୍କୁ ଚୀନକୁ ହସ୍ତାନ୍ତର କରାଯିବା ବିଷୟରେ ଜଣାଇ ଦିଆଯାଇଥିଲା

କିଛି ବୈଷୟିକ କାରଣ ଯୋଗୁଁ ଏହି ବିମାନ ପଠାଯିବାକୁ ସ୍ଥଗିତ ରଖାଯାଇଛି

ବେଙ୍କିଂସ୍ଥିତ ଭାରତୀୟ ଦୂତାବାସ ଏକ ବିଞ୍ଜପ୍ତି ଜାରି କରି ଏହା ଜଣାଇଛି

ବନ୍ଦେ ଭାରତ ମିଶନ ଅନୁସାରେ ଚଳାଚଳ କରିବାକୁ ଥିବା ଆଉ ଏକ ବିମାନକୁ ମଧ୍ୟ ବାତିଲ କରାଯାଇଛି

ଗତ ପହିଲାରୁ ସପ୍ତମ ପର୍ଯ୍ୟାୟର ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି